ବନ୍ଦେ ଭାରତ ମିଶନର ଷଷ୍ଠ ଦିନରେ ଆକି ଏୟାର ଇଣ୍ଡିଆର ଏହି ଦୁଇଟି ବିମାନ ଢାକାରୁ ଦିଲ୍ଲୀ ଓ ଚେନ୍ନାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଛି

ଏହି ଦୁଇଟି ବିମାନର ଚଳାଚଳ ସହିତ ବାଂଲାଦେଶରୁ ପ୍ରଥମ ପର୍ଯ୍ୟାୟରେ ଦେଶର ନାଗରିକମାନଙ୍କୁ ଆଶିବା କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି

ସେହି ବିମାନଗୁଡ଼ିକ ଶ୍ରୀନଗର ଦିଲ୍ଲୀ ମୁମ୍ବାଇ ଓ ଚେନ୍ନାଇରେ ଅବତରଣ କରିଛି

ଅର୍ଥମନ୍ତ୍ରୀ ଗତକାଲି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ବିଭିନ୍ନ ପଦକ୍ଷେପ ବିଷୟରେ ଘୋଷଣା କରିଥିଲେ ଅର୍ଥମନ୍ତ୍ରୀ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ଯୋଗୁଁ ଅର୍ଥନୀତିକୁ ଅଗ୍ରଗତି ପଥରେ ଆଗେଇନେବା ଲାଗି ଗତକାଲି ଅନେକ ପଦକ୍ଷେପ ବିଷୟରେ ଘୋଷଣା କରାଯାଇଥିଲା ରେଲୱେ ଟିକେଟ୍ କ୍ୟାନ୍ସଲେସନ୍ ରେଳ ମନ୍ତ୍ରଣାଳୟ କହିଛି ମେଲ୍ ଏକ୍ସପ୍ରେସ୍ ପାସେଞ୍ଜର ଓ ସହରତଳି ଟେନ୍ ସେବା ସମେତ ନିୟମିତ ଯାତ୍ରୀବାହୀ ଟେନ୍ ସେବାକୁ ପରବର୍ତ୍ତୀ ନିର୍ଦ୍ଦେଶ ମିଳିବା ପର୍ଯ୍ୟନ୍ତ ବାତିଲ କରାଯାଇଛି ମନ୍ତ୍ରଶାଳୟ କହିଛି ଏହିସବୁ ଟ୍ରେନ୍ଗୁଡ଼ିକ ପାଇଁ ବୁକ୍ ହୋଇଥିବା ଟିକେଟ୍ଗୁଡ଼ିକର ଅର୍ଥ ଫେରସ୍ତ ଦିଆଯିବ

ତେବେ ଶ୍ରମିକ ସ୍କେଶାଲ ଟ୍ରେନ୍ ଓ ସ୍କେଶାଲ ପାସେଞ୍ଜର ଟ୍ରେନ୍ ସେବା ଜାରି ରହିବ

ଯେଉଁ ଯାତ୍ରୀମାନଙ୍କ ଶରୀରରେ କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣର ଲକ୍ଷଣ ଦେଖାଦେବ ସେମାନଙ୍କର ଟିକେଟ୍ର ମୂଲ୍ୟ ଫେରସ୍ତ ଦେବାକୁ ମଧ୍ୟ ରେଳବାଇ ନିର୍ଦ୍ଦେଶ ଜାରି କରିଛି ଯାଞ୍ଚ ସମୟରେ ଯେଉଁ ଯାତ୍ରୀମାନଙ୍କର ଶରୀରର ତାପମାତ୍ରା ଅଧିକ ଥିବ କିମ୍ବା ସେମାନଙ୍କଠାରେ କରୋନା ଭୂତାଣୁ ଲକ୍ଷଣ ଦେଖାଦେବ ସେହି ଯାତ୍ରୀମାନଙ୍କୁ ଟ୍ରେନ୍ରେ ଯାତ୍ରା କରିବାକୁ ଅନୁମତି ଦିଆଯିବ ନାହିଁ ଏଭଳି କ୍ଷେତ୍ରରେ ସେହି ଯାତ୍ରୀମାନଙ୍କୁ ସେମାନଙ୍କର ଟିକେଟର ସମ୍ପୂର୍ଣ୍ଣ ମୂଲ୍ୟ ଫେରସ୍ତ ଦିଆଯିବ ରେଳବାଇ କହିଛି ସେହି ଯାତ୍ରୀମାନଙ୍କୁ ସମସ୍ତ ପ୍ରବେଶପଥ ଯାଞ୍ଚସ୍ଥଳୀ ଓ ଫର୍ମାଲ୍ ସ୍କ୍ରିନିଂ ସ୍ଥଳୀଗୁଡ଼ିକରେ ଟିଟିଇ ସାର୍ଟିଫିକେଟ୍ ଦିଆଯିବ ଟିଟିଇ ସାର୍ଟିଫିକେଟ୍ ପାଇବା ପରେ ସେହି ଯାତ୍ରୀମାାନେ ଅନ୍ଲାଇନ୍ ଟିଡିଆର୍ ଫର୍ମ ଦଶଦିନ ଭିତରେ ପୂରଣ କରି ଦାଖଲ କରିବେ ଓ ଏହାର ପରେ ସେମାନଙ୍କୁ ସେମାନଙ୍କର ଟିକେଟ୍ର ମୂଲ୍ୟ ଫେରସ୍ତ ମିଳିବ

ସେହିବ୍ୟକ୍ତିମାନଙ୍କର ମନୋର୍ଚ୍ଚନ ପାଇଁ ସେମାନେ ଅନେକ ଅଭିନବ ଉପାୟ ଗ୍ରହଣ କରିବେ